ତେଲଙ୍ଗାନା ଫାଷ୍ଟଟ୍ରାକ କୋର୍ଟ ତେଲଙ୍ଗାନାରେ ସଂପ୍ରତି ଜଣେ ମହିଳା ପ୍ରାଣୀ ଚିକିହକଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ମାମଲାର ବିଚାର ଲାଗି ଏକ ଫାଷ୍ଟ୍ରାକ୍ କୋର୍ଟ ସ୍ଥାପନ କରିବାକୁ ରାଜ୍ୟ ସରକାର ନିଷ୍ପଭି ନେଇଛନ୍ତି ଏହି ଘଟଣା ସଫପର୍କରେ ପ୍ରଥମତର ଲାଗି ନିଜ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କେଚନ୍ଦ୍ରଶେଖର ରାଓ ଫାଷ୍ଟ୍ରାକ୍ କୋର୍ଟ ସ୍ଥାପନ କରିବା ଉଦ୍ଦେଶ୍ୟରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଏହି ମାମଲାରେ ଦୋଷୀ ବିରୁଦ୍ଧରେ ଦୂଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ଏହି ଘଟଣାକୁ ଅମାନବିକ ବୋଲି ଅଭିହିତ କରିବା ସହ ପୀଡ଼ିତାଙ୍କ ପରିବାରବର୍ଗକୁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକୀୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଶ୍ରୀ ରାଓ ଘୋଷଣା କରିଛନ୍ତି ଅନ୍ୟପକ୍ଷରେ ଘଟଣାକ୍ରମରେ ଏହି ମାମଲାରେ ସଂପୃକ୍ତି ଅଭିଯୋଗରେ ଗିରଫ ହୋଇଥିବା ଚାରିଜଣ ଅଭିଯୁକ୍ତଙ୍କ ସପକ୍ଷରେ ଅଦାଲତରେ ନ ଲଢ଼ିବା ଲାଗି ଜିଲ୍ଲା ବାର୍ ଆସୋସିଏସନ୍ ପକ୍ଷରୁ ନିଷ୍ପଭି ନିଆଯାଇଛି

ଇତିମଧ୍ୟରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ ଜୋର ଧରିଛି

ଏହି ଅବସରରେ ବିଭିନ୍ନ ରାଜନୈତିକ ଦଳର ନେତ୍ୱବୃନ୍ଦ ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଚକ୍ରଧରପୁର ଓ ବାହାରାଗୋଡ଼ାଠାରେ ଦୁଇଟି ନିର୍ବାଚନୀ ର୍ୟାଲିରେ ଉଦ୍ବୋଧନ ଦେବାକୁ ଥିବାବେଳେ ବରିଷ୍ଠ କଟ୍ରେସ ନେତା ରାହୁଲ ଗାନ୍ଧୀ ସିମ୍ଦେଗାରେ ଏକ ଜନସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ମିଶନ ଇନ୍ଦ୍ରଧନୁଷ କେନ୍ଦ୍ର ସରକାର ଆଜିଠାରୁ ଦେଶବ୍ୟାପୀ ପରିବର୍ଦ୍ଧିତ ମିଶନ ଇନ୍ଦ୍ରଧନୁଷ ଟୁ ପଏକ୍ଟ ଜିରୋ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ଜନ୍ମରୁ ଦୁଇବର୍ଷ ପର୍ଯ୍ୟନ୍ତ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ବିଭିନ୍ନ ରୋଗରୁ ରକ୍ଷା କରିବା ଲାଗି ଟୀକାକରଣ କରିବା ହେଉଛି ସରକାରଙ୍କର ଏହି ଧ୍ୱଜାଧାରୀ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଏହି ଯୋଜନା ଅଧୀନରେ ଡିପ୍ଥେରିଆ ଲହରା କାଶ ଟିଟାନସ୍ ଯକ୍ଷ୍ମା ମିଳିମିଳା ହେପାଟାଇଟିସ୍ ବି ମିନିଙ୍ଗ୍ଜିଟିସ୍ ଏବଂ ପୋଲିଓମାଇଲିଟିସ୍ ଭଳି ରୋଗରୁ ରକ୍ଷା ପାଇବା ଲାଗି ଟୀକା ଦିଆଯିବ ଦେଶର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଜାପାନିକ୍ ଏନ୍ସେଫାଲାଇଟିସ୍ ଓ ହେମୋଫାଇଲସ୍ ଭଳି ରୋଗ ଦାଉରୁ ରକ୍ଷା ପାଇବା ଲାଗି ମଧ୍ୟ ଟୀକାକରଣ କରାଯିବ

ଥାକ୍ରେ ଆକ୍ଟିଭିଷ୍ଟ ମୁମ୍ବାଇର ଆରେ କଲୋନି ଅଞ୍ଚଳରେ ଗଛକଟାକୁ ବନ୍ଦ କରିବା ଲାଗି ଉଦ୍ୟମ କରିଥିବା ସବୁଜ କର୍ମୀମାନଙ୍କ ବିରୁଦ୍ଧରେ ପଞ୍ଜିକୃତ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରି ନିଆଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କରିଛନ୍ତି ଗତକାଲି ସନ୍ଧ୍ୟାରେ ମୁମ୍ବାଇଠାରେ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇ ଶ୍ରୀ ଠାକରେ କହିଛନ୍ତି ସବୁଜକର୍ମୀମାନଙ୍କ ବିରୁଦ୍ଧରେ ଥିବା ମାମଲାଗୁଡ଼ିକୁ ପ୍ରତ୍ୟାହାର କରିନେବା ଲାଗି ସେ ପୁଲିସ୍ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁମ୍ବାଇରେ କୌଣସି ମେଟ୍ରୋ ପ୍ରକଳ୍ପକୁ ସେ ବନ୍ଦ କରିନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଦୋହରାଇଛନ୍ତି

ଏହାକୁ ଦୃଷ୍ଟିରେ ରଖି ତିରୁଭାଲୁର୍ ଥୁତୁକୁଡି ରାମନାଥପୁରମ୍ ଜିଲ୍ଲାରେ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ଆକି ଛୁଟି ଘୋଷଣା କରାଯାଇଛି ସେହିଭଳି ଚେଙ୍ଗାଲପଟୁ କାଞ୍ଚିପୁରମ କୁଡାଲୋର ଏବଂ ଚେନ୍ନାଇରେ ମଧ୍ୟ ସମସ୍ତ ବିଦ୍ୟାଳୟଗୁଡ଼ିକୁ ଆଜି ବନ୍ଦ ରଖାଯାଇଛି ସେହିଭଳି ପୁଡୁଚେରୀରେ ମଧ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ବିଦ୍ୟାଳୟକୁ ଆଜି ପାଇଁ ଛୁଟି ଘୋଷଣା କରାଯାଇଛି ଚେନ୍ନାଇ ଏବଂ ତାମିଲନାଡୁର ଅନ୍ୟାନ୍ୟ ଅଞ୍ଚଳରେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ମାଡ୍ରାସ୍ ବିଶ୍ୱବିଦ୍ୟାଳୟ ଏବଂ ଆନ୍ନା ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ମହାବିଦ୍ୟାଳୟଗୁଡ଼ିକରେ ମଧ୍ୟ ଆଜି ଅନୁଷ୍ଠିତ ହେବାକୁଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି ଉତ୍ତର ପୂର୍ବ ମୌସୁମୀବାୟୁ ପ୍ରଭାବରେ ଗତକାଲି ଚେନ୍ନାଇର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ଗତ ଦୁଇଦିନ ଧରି ପ୍ରବଳ ବର୍ଷା ଯୋଗୁଁ ରାମେଶ୍ୱରମ୍ର ଅଧିକାଂଶ ଅଞ୍ଚଳରେ ପାଣି ପଶିଯାଇଥିବା ପରିଲକ୍ଷିତ ହୋଇଛି

ଛଅଦିନିଆ ଗସ୍ତ କାଳରେ ଏହି ରାଜଦମ୍ପତି ନ୍ତଆଦିଲ୍ଲୀଠାରେ କେତେକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ମୁମ୍ବାଇ ଓ ଉତ୍ତରାଖଣ୍ଡ ପରିଦର୍ଶନ କରିବେ ସ୍ୱୀଡେନ୍ ରାଜା ଗୁସ୍ତାଫଙ୍କର ଏହା ହେଉଛି ତୂତୀୟ ଭାରତ ଗସ୍ତ ରାଜା ଗୁସ୍ତାଫ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପକ୍ଷୀୟ ଏବଂ ବହୁପକ୍ଷୀୟ ସମସ୍ୟା ସଂପର୍କରେ ଆଲୋଚନା କରିବେ ଏହି ଅବସରରେ ବହୁ ଦ୍ୱିପାକ୍ଷୀୟ ରାଜିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି ଅମରିନ୍ଦର କର୍ତ୍ତାରପୁର ଫି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସ୍ୱଷ୍ଟ କରିଛନ୍ତି ଯେ ପାକିସ୍ତାନର କର୍ତ୍ତାରପୁର ସାହିବ ପରିଦର୍ଶନ ପାଇଁ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରୁଥିବା ଶ୍ରଦ୍ଧାଳୁମାନଙ୍କଠାରୁ ରାଜ୍ୟ ସରକାର ଗଠନ କରିଥିବା ସେବା କେନ୍ଦ୍ରଗୁଡ଼ିକ କୌଣସି ଅର୍ଥ ନେଉନାହାନ୍ତି ଚଣ୍ଡୀଗଡ଼ଠାରେ ଶ୍ରୀ ସିଂ କହିଛନ୍ତି ଯଦି କେହି ଏଥିପାଇଁ ଅର୍ଥ ଦାବି କରେ ତେବେ ସେମାନେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିପାରିବେ

ଗତକାଲି ବିଧାନ ଭବନଠାରେ ରାଜ୍ୟ ବିଧାନସଭାର ମିଳିତ ବୈଠକକୁ ସମ୍ଘୋଧନ କରି ଶ୍ରୀ କୋଶିଆରୀ ଏହା କହିଛନ୍ତି

ଇତିମଧ୍ୟରେ ବିଜେପି ପ୍ରାର୍ଥୀ କିଷାନ କାଠୋରେ ବାଚସ୍କତି ପଦ ପାଇଁ ନାମାଙ୍କନପତ୍ର ପ୍ରତ୍ୟାହାର କରିବା ପରେ କଂଗ୍ରେସ ନେତା ନାନା ପାଟୋଲେ ମହାରାଷ୍ଟ୍ର ବିଧାନସଭାର ବାଚସ୍କତି ଭାବେ ନିର୍ବାଚିତ ହୋଇଛନ୍ତି ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡନବିସ୍ ବିରୋଧୀ ଦଳ ନେତା ଘୋଷିତ ହୋଇଛନ୍ତି ବିସିସିଆଇ ଟର୍ମ ଏସ୍ସି ଚେଞ୍ ବିସିସିଆଇ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ଉପରେ ପ୍ରାାସନିକ ସଂସ୍କାରକୁ ହ୍ରାସ କରିବା ଏବଂ ଆଇସିସି ମୁଖ୍ୟ କାର୍ଯ୍ୟକାରୀ କମିଟି ବୈଠକ ପାଇଁ ସଂପାଦକ ଜୟ ଶାହାଙ୍କୁ ପ୍ରତିନିଧି ଭାବେ ଘୋଷଣା କରିବାକୁ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ କ୍ଷ୍ଟ୍ରୋଲ ବୋର୍ଡ ସୁପ୍ରିମକୋର୍ଟଙ୍କ ଅନୁମୋଦନ ପାଇଁ ଦ୍ୱାରସ୍ଥ ହେବାକୁ ନିଷ୍ପଭି ନେଇଛି

ଭଲିବଲ୍ ତ୍ରୟୋଦଶ ଦକ୍ଷିଣ ଏସୀୟ କ୍ରୀଡା ପ୍ରତିଯୋଗିତାର ପୁରୁଷ ଭଲିବଲ ଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ଆସନ୍ତାକାଲି ମୁକାବିଲା ହେବ

ଉଭୟ ଦଳ ମଧ୍ୟରେ ଶେଷ ପର୍ଯ୍ୟନ୍ତ ସଂଘର୍ଷ ଜାରି ରହିଥିଲା

ସେହିପରି ଆସନ୍ତାକାଲି ଅନୁଷ୍ଠିତ ହେବାକୁଥିବା ଫାଇନାଲ୍ରେ ଭାରତୀୟ ମହିଳା ଦଳ ଆୟୋଜକ ନେପାଳକୁ ଭେଟିବ

ଫିଫା ଇନିସ୍ପେକ୍ସନ ବିଶ୍ୱ ଫୁଟ୍ବଲ୍ ପରିଚାଳନା ପରିଷଦ ଫିଫାର ଏକ ଦଳ ଗତକାଲି ନଭୀ ମୁମ୍ୟାଇର ଡିୱାଇ ପାତିଲ୍ ଷ୍ଟାଡିୟମ୍ ଯାଞ୍ଚ କରି ସେଠାରେ ଚାଲିଥିବା ପ୍ରସ୍ତୁତିର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ଫିଫା ଅଧିକାରୀମାନେ ଆସନ୍ତାବର୍ଷ ପୁଣିଥରେ ଷ୍ଟାଡିୟମ୍ର ଭିଭିଭ୍ମି ଯାଞ୍ଚ କରିବେ